ପରେ ପରେ ଗ୍ରାମାଞଳଗୁଡିକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ

ସ୍ୱରାଷ୍ଟ୍ର ମନ୍ତଶାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ କେନ୍ଦର ଏହି ପ୍ରତିନିଧି ଦଳ ରବିବାର ଦିନ ଓଡ଼ିଶା ଆସିବେ

କେବଳ ପୁରୀରେ ବ୍ୟାରିକେଡ ଭାଙ୍ଗିଯାଇଥିଲା

ଏହି ପ୍ୟାରେଡରେ ଅଭିଭାଦନ ଗ୍ରହଶ କରି କାରଗାର ବିଭାଗ ଅତିରିକ୍ତ ମହାନିର୍ଦ୍ଦେଶକ ମହେନ୍ଦ ପ୍ରତାପ କାରାରକ୍ଷୀମାନେ କର୍ଉବ୍ୟବୋଧତା ସ୍ବଛତା ସହ ଉହର୍ଗୀକୃତ ସେବା ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇଥିଲେ

ଅଭୟାରଣ୍ୟ ଭିତର ଜଗନ୍ନାଥପୁର ଗାଁ ନିକଟ ଜଙ୍ଗଲରେ ହାତୀ ମରି ପଡିବା ସହ ପଚିସଢି ଯାଇଥିବା କିଛି ଜଙ୍ଙଲ ଜଗୁଆଳି ଦେଖିବାକୁ ପାଇଥିଲେ